ଆଜି ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତ' ର ଅଣସ୍ତରିତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧ୍ୟତ କରି ପ୍ରଧାନମନ୍ତ୍ରୀ କହିଛନ୍ତି କରୋନା ଭଳି କଠିନ ସମୟରେ ମଧ୍ୟ ଆମ ଦେଶର କୃଷି କ୍ଷେତ୍ର ପୁନର୍ବାର ନିଚ୍ଚର ଶକ୍ତି ପ୍ରଦର୍ଶନ କରିଛି ଦେଶର କୃଷି କ୍ଷେତ୍ର ଆମର କୃଷକ ଆମ ଗ୍ରାମ ଆମ୍ମନିର୍ଭରଶୀଳ ଭାରତର ଆଧାର ଯଦି ସେମାନେ ଶକ୍ତିଶାଳୀ ହେବେ ତେବେ ଆମ୍ନିର୍ଭରଶୀଳ ଭାରତର ମୂଳଦୁଆ ସୁଦୃତ ହେବ ବୋଲି ସେ କହିଛନ୍ତି

ପୁଣେ ଏବଂ ମୁମ୍ବାଇର କୃଷକମାନେ ନିଜେ ସାପ୍ତାହିକ ବଙ୍କାର ଚଳାନ୍ତି